ସାରା ଦେଶରେ ସ୍କାର୍ଟକାର୍ଡ ଡ୍ରାଇଭିଂ ଲାଇସେନ୍ସ ଆରମ୍ଭ କରାଯିବ

ପିଏମ୍ ଅର୍ବାନ ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମସ୍ତଙ୍କ ବାସଗୃହର ସ୍ୱପ୍ନ ସାକାର କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି ଯାହାଦ୍ୱାରା କୋଟିକୋଟି ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହୋଇପାରିବ

ଦେଶରେ ସହରାଞ୍ଚଳ ପରିଦୂଶ୍ୟରେ ପରିବର୍ତ୍ତନ ଅମୃତ ଯୋଚ୍ଚନାର ମୂଳଲକ୍ଷ୍ୟ ଥିଲା ସେ କହିଛନ୍ତି ଏହି ଯୋଜନାଗୁଡ଼ିକ ଦ୍ୱାରା ସହରାଞ୍ଚଳରେ ଐତିହାସିକ ପରିବପର୍ତ୍ତନ ସହିତ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ହୋଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନାଗୁଡ଼ିକରେ ବିପୁଳ ପରିମାଣର ପୁଞ୍ଜିନିବେଶ ହୋଇଛି ଏବଂ ବହୁ କମ୍ ସମୟ ମଧ୍ୟରେ ତଥା କାରିଗରୀ ବିଦ୍ୟାର ବ୍ୟବହାର ଓ ସର୍ବସାଧାରଣଙ୍କ ଅଂଶଗ୍ରହଣଙ୍କ ଜରିଆରେ ଏହି ଯୋଜନାଗୁଡ଼ିକ ଏବେ ଅଗ୍ରଗତି ପଥରେ ଆଗେଇ ଚାଲିଛି ସେ କହିଛନ୍ତି ସହରାଞ୍ଚଳ ମୌଳିକ ଡ଼ାଞ୍ଚାରେ ଆହୁରି ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି

ଭାରତରେ ସାଧାରଣ ନିର୍ବାଚନ ପରେ ଯ୍ରକ୍ତରାଷ୍ଟ୍ ଆମେରିକାର୍ ପ୍ରଥମଥର ପାଇଁ ଏକ ଉଚ୍ଚସ୍ତରୀୟ ଦଳ ନ୍ତ୍ରଆଦିଲ୍ରୀ ଆସ୍ବଛନ୍ତି

ଭାରତ ଓ ଆମେରିକା ମଧ୍ୟରେ ସାମରୀକ ଭାଗିଦାରୀ ଓ ଉଭୟ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପକ୍ଷିକ ପ୍ରସଙ୍ଗ ଉପରେ ସହମତି ସୃଷ୍ଟି କରିବା ନେଇ ପମ୍ପିଓଙ୍କର ଏହି ଗସ୍ତ ଏକ ମହାନ ସ୍ତଯୋଗ ବୋଲି କୁହାଯାଉଛି ଉଭୟ ଦେଶ ମଧ୍ୟରେ ଏହି ଗସ୍ତ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ମଧ୍ୟ ସ୍ଥାନପାଇବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଜରୁରୀକାଳୀନ ବ୍ୟବସ୍ଥା ବିରୁଦ୍ଧରେ ନିର୍ଭୀକ ଓ ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିଥିବା ସେହି ମହାନ୍ ଆମ୍ାମାନଙ୍କୁ ଭାରତ ଆଜି ସାଲ୍ୟୁଟ୍ କରୁଛି ସେ କହିଛନ୍ତି ଦେଶର ଗଣତାନ୍ତିକ ମୂଲ୍ୟବୋଧ ପାଖରେ ଏକଛତ୍ରବାଦ ମାନସିକତା ହାର ମାନିଥିଲା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କରୁରୀକାଳୀନ ଅବସ୍ଥା କାରି ଏବଂ ତା' ପରବର୍ତ୍ତୀ ଘଟଣାବଳୀଗୁଡ଼ିକ ଭାରତ ଇତିହାସରେ ଏକ ଅନ୍ଧାରମୟ ବିଷୟ ଭାବେ ପରିଗଣିତ ହୋଇଛି ସେ କହିଛନ୍ତି ଆଜିର ଦିନରେ ଦେଶର ସାୟିଧାନିକ ପ୍ରତିଷ୍ଠାନ ଗୁଡ଼ିକର ଚରିତ୍ରକୁ ଅକ୍ଷୁଣ୍ଡ ରଖିବାର ଗୁରୁତ୍ୱକୁ ଲୋକମାନେ ସର୍ବଦା ମନେରଖିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ କରୁରୀକାଳୀନ ସମୟରେ ପ୍ରାଣବଳୀ ଦେଇଥିବା ମହାନ୍ ଆତ୍ମାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଛନ୍ତି ଜର୍ତରୀକାଳୀନ ସମୟରେ ରାଜନୈତିକ ଫାଇଦା ପାଇଁ ଦେଶର ଗଣତନ୍ତ୍ରକୁ ହତ୍ୟା କରାଯାଇଥିଲା ଏବଂ ଲୋକମାନଙ୍କଠାରୁ ମୌଳିକ ଅଧିକାର ଛଡାଇ ନିଆଯାଇଥିଲା ତଥା ଗଣମାଧ୍ୟମ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା ଗଣତନ୍ତ୍ରର ପୁର୍ନସ୍ଥାପନ ପାଇଁ ଶହଶହ ସଂଖ୍ୟକ ଜାତୀୟତାବାଦୀ ନେତା ନିର୍ଯ୍ୟାତନାର ଶିକାର ହୋଇଥିଲେ ଓଡ଼ିଶା ଆସେମ୍କି ରାଜ୍ୟପାଳ ଗଣେଶୀଲାଲଙ୍କ ଉଦ୍ବୋଧନ ସହ ନବଗଠିତ ଓଡ଼ିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି

ଏବଂ ତା' ପରଦିନ ବଜେଟ୍ ଉପସ୍ଥାପନ ହେବ ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବାଚସ୍କତି ସ୍ୱର୍ଯ୍ୟନାରାୟଣ ପାତ୍ର ବିଧାନସଭା ଅଧିବେଶନ ପୂର୍ବରୁ ଗତକାଲି ଏକ ସର୍ବଦଳୀୟ ବୈଠକ ଡକାଇଥିଲେ

ଏହି ପ୍ରସ୍ତାବ ଉପରେ ତର୍ଜମା କରିସାରିବା ପରେ ବାଚସ୍କତି ପଦକ୍ଷେପ ନେବେ ବୋଲି ବିରୋଧୀଦଳଗୁଡ଼ିକୁ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ଭାଦିକମାନଙ୍କୁ କହିଛନ୍ତି ନିର୍ବାଚନ ବେଳେ ଦିଆଯାଇଥିବା ସବୁ ପ୍ରତିଶ୍ରୁତିକୁ ତାଙ୍କ ପାର୍ଟି ପୂର୍ବଣ କରିବ ଭବାନୀପାଟଣା ବିଧାୟକ ତଥା ବିଜେପି ନେତା ପ୍ରଦୀପ୍ତ ନାୟକ ବିରୋଧୀଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି

ବର୍ତ୍ତମାନ ସରକାର ଅନ୍ୟ ନଗରୀଗୁଡ଼ିକୁ ଏହାକୁ ସମ୍ପ୍ରସାରଣ କର୍ଛନ୍ତି

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡକରୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ସାରା ଦେଶରେ ଗୋଟିଏ ପ୍ରକାର ଡ୍ରାଇଭିଂ ଲାଇସେନ୍ସ ଦେବାଲାଗି ତାଙ୍କ ମନ୍ତ୍ରଣାଳୟ ଏକ ସାଧାରଣ ମାନଦଣ୍ଡ ଡ଼ାଞ୍ଚା ପ୍ରସ୍ତୁତ କରିଛନ୍ତି ଏନ୍ଆଇସି ଦ୍ୱାରା ପ୍ରସ୍ତୁତ ସାରଥୀ ଆପ୍ ଜରିଆରେ ଦେଶର ସବୁ ଡ୍ରାଇଭିଂ ଲାଇସେନ୍ସ ଅଧିକାରୀମାନଙ୍କୁ ଡାଟାବେସ୍ ଉପଲହ୍ଧ ହେବ

ଆନ୍ତର୍ଜାତିକ ବକାରରେ ଅଶୋଧିତ ତୈଳ ମୂଲ୍ୟ କମ୍ହେବା ଓ ଡଲାରର ମୂଲ୍ୟ ହ୍ରାସ ପାଇବାରୁ ଟଙ୍କାରୁ ମୂଲ୍ୟରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି

ଆର୍ବିଆଇ ଏନ୍ବିଏଫ୍ସି ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଆର୍ଥକ କମ୍ପାନୀଗ୍ରଡ଼ିକ ଦ୍ୱାରା ଗ୍ରାହକମାନଙ୍କର ଆପଭି ଅଭିଯୋଗ ଗୁଡ଼ିକର ଠିକ୍ ସମୟରେ ସମାଧାନ କରାନଯିବା ସ୍ଥଳେ ସେଗ୍ରଡ଼ିକ ବିର୍ଦ୍ଧରେ ଅଭିଯୋଗ ପାଇଁ ରିଜର୍ଭ ବ୍ୟାଙ୍କ ଏହାର ଓ୍ଦେବ୍ସାଇଟ୍ରେ ଏକ ଆପ୍ର ଶ୍ରଭାରୟ କରିଛି

ସେ କହିଛନ୍ତି ଆପତ୍ତି ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସରଳ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଆପ୍ ସ୍ଥାପନ କରାଯାଇଛି

ଜାନ୍ଧୁ ପୋଲିସ୍ ଆଇଜି ଏମ୍କେ ସିହ୍ନା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ହିଜିବୁଲ୍ ମୁଜାହିଦିନ ଦଲାଲମାନଙ୍କ ମାଧ୍ୟମରେ ଦେଶ ଭିତରକୁ ନିଶା ଔଷଧ ଚୋରା ଚାଲାଣ କରୁଛି

ଚୋରା ଚାଲାଶକାରୀକୁ ଜେରା କଲାବେଳେ ସେ କହିଛି ପାକିସ୍ତାନରେ ପ୍ରଶିକ୍ଷିତ ହିଜିବୁଲ୍ ମୁଜାହିଦିନ ସଂତ୍ରାସବାଦୀମାନଙ୍କ ସହ ଭାରତର ନିଶା ଔଷଧ ଚୋରା ଚାଲାଶକାରୀମାନଙ୍କ ମଧ୍ୟରେ ଗୁପ୍ତ ସଂପର୍କ ରହିଛି

ଛତିଶଗଡର ଅମ୍ଭିକାପୁରରୁ ଆସୁଥିବା ଏକ ବେସରକାରୀ ଯାତ୍ରୀବାହୀ ବସ୍ ଝାଡ଼ଖଣ୍ଡର ଗଡୱାଠାରେ ଓଲଟି ପଡିବାରୁ ସେହି ଦୁର୍ଘଟଣା ଘଟିଥିଲା

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ସଦସ୍ୟ ଭିକେ ପଲ୍ ଓ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏବଂ ବିଶ୍ୱବ୍ୟାଙ୍କର ପ୍ରତିନିଧିମାନଙ୍କର ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିବେ କ୍ରିକେଟ୍ ଆଇସିସି ବିଶ୍ୱକପ୍ କ୍ରିକେଟ୍ରେ ଆଜି ଲଣ୍ଡନଠାରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ

ଆକାଶବାଣୀ ପକ୍ଷରୁ ଖେଳର ପ୍ରତ୍ୟେକ୍ଷ ଧାରାବିବରଣୀ ପ୍ରସାରଣର ବ୍ୟବସ୍ଥା କରାଯାଇଛି